ପର୍ଯ୍ୟଟନ ଶିକ୍କ ଗୁରୁତର ଭାବେ ପ୍ରଭାବିତ ହୋଇଛି

ଡାକସେବା ବ୍ୟାଙ୍କସେବା ଏଟିଏମ୍ ବସ୍ସେବା ଆଦି ଅତ୍ୟାବଶ୍ୟକ ସେବା ରାଜଧାନୀରେ ପ୍ରାୟତଃ ଅଚଳ ହୋଇପଡିଛି

ତେବେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ ହେବା ପାଇଁ କାର୍ଯ୍ୟ ଆଗେଇ ଚାଲିଛି

ଫଳରେ କନ୍ଦରପୁର ଜଗତସିଂହପୁର ରାସ୍ତାରେ ଗମନାଗମନରେ ବାଧାପ୍ରାପ୍ତ ହୋଇଥିଲା

ଚଳିତବର୍ଷ ପୁଅଙ୍କ ତୁଳନାରେ ଝିଅ ଭଲ ପ୍ରଦର୍ଶନ କରିଛନ୍ତି

ଏହି ଅବସରରେ ପାରମ୍ପାରିକ ରୀତିମତେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଶ କାର୍ଯ୍ୟର ଅନୁକୁଳ ହୋଇଛି